ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ଦିନ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଜାତୀୟପତାକା ଓ ସାଧାରଣତନ୍ତ୍ର ଦିବସର ଅପମାନକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଦେଶର ସମ୍ବିଧାନ ଜନସାଧାରଣଙ୍କୁ ବାକ୍ ସ୍ୱାଧୀନତା ପ୍ରଦାନ କରିଛି ଓ ପ୍ରତ୍ୟେକ ନାଗରିକ ନିଷ୍ଠାପରତାର ସହ ଆଇନ କାନୁନ୍ ଓ ନିୟମର ପାଳନ କରିବାକୁ କହିଛି

କାରଣ ଏହି ଆଇନ୍ଗୁଡ଼ିକ କୃଷକମାନଙ୍କୁ ଅଧିକ କ୍ଷମତା ଓ ଅଧିକାର ପ୍ରଦାନ କରୁଛି

ରାଷ୍ଟ୍ରପତି କହିଛନ୍ତି ସେ ଦୃଷ୍ଟିରୁ ଅନେକ ରାଜନୈତିକ ଦଳ ଏହି ସଂସ୍କାରଗୁଡ଼ିକୁ ସମର୍ଥନ ପ୍ରଦାନ କରିଥିଲେ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ବିଷୟ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର କ୍ରୀବନରକ୍ଷା କରାଯାଇପାରିଛି ଓ ଦେଶରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ରାଷ୍ଟ୍ରପତି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଅର୍ଥନୀତି ପ୍ରତି ଯେଉଁ କ୍ଷତି ପହଞ୍ଚଥିଲା ଦେଶ ସେଥିରୁ ମୁକୁଳିବା ଆରମ୍ଭ କରିଛି ଗଲୱାନ ଉପତ୍ୟକା ଘଟଣା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେଠାରେ ଅଧିକ ସଂଖ୍ୟାରେ ଜବାନମାନଙ୍କୁ ମୁତ୍ୟନ କରାଯାଇଛି

ସେ କହିଛନ୍ତି ସରକାର ମଧ୍ୟ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଛନ୍ତି

ଶ୍ରୀ କୋବିନ୍ଦ କହିଛନ୍ତି ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇଆସୁଛନ୍ତି

ସେ କହିଛନ୍ତି 'ହର୍ ଘର୍ ଜଳ ଯୋଜନା' ଅଧୀନରେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ ବ୍ୟତୀତ ଜଳର ସଂରକ୍ଷଣ ପାଇଁ ସରକାର ଦ୍ରତ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଶର ବିକାଶରେ ମହିଳାମାନଙ୍କର ଅଂଶଗ୍ରହଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ସେଗୁଡ଼ିକ ମଧ୍ୟରେ ମହିଳାମାନଙ୍କୁ ବିମାନ ବାହିନୀର ଲଢୁଆ ବାହିନୀରେ ଅନ୍ତର୍ଭୁକ୍ତ କରାଯିବା ଓ ସାମରିକ ପୁଲିସ୍ରେ ସାମିଲ୍ କରାଯିବା ଆଦି ଅନ୍ତର୍ଭୁକ୍ତ

ଜାନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ଲଦାଖ ସ୍ୱୟଂ ଶାସିତ ପାର୍ବତ୍ୟ ପରିଷଦ ନିର୍ବାଚନ ସୁଚାରୁ ରୂପେ ସମ୍ପନ୍ଧ ହୋଇଛି

ରପ୍ତାନୀ ଓ ସରକାରୀ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧିକୁ ନିମ୍ବଗାମୀ ହେବାରୁ ରକ୍ଷା କରିଥିବାର ଏଥିରେ ଉଲ୍ଲେଖ ରହିଛି

ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅତିମାତ୍ରାରେ ହ୍ରାସ ପାଇଁ ପୁନର୍ବାର ପୂର୍ବାବସ୍ଥାକୁ ଫେରିବା ବିଷୟରେ ଅର୍ଥନୈତିକ ସର୍ବେକ୍ଷଣରେ ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରାଯାଇଛି ଏଭଳି ଜଟିଳ ସମୟରେ ଅର୍ଥନୈତିକ ସୁଧାର ପାଇଁ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ରିପୋର୍ଟରେ ଉଲ୍ଲେଖ ରହିଛି କୋବିଡ୍ ସଂକ୍ରମଣ ଯୋଗୁଁ କଞ୍ଚାମାଲ୍ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ବିକାଶ ହାର ସବୁଠୁ ଅଧିକ ନିମ୍ବଗାମୀ ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ଆର୍ଥିକ ଦାୟିତ୍ୱବୋଧ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଆର୍ଥକ ନୀତିରେ ସୁଧାର ପାଇଁ ରିପୋର୍ଟରେ ସୁପାରିସ୍ କରାଯାଇଛି ରିପୋର୍ଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାର କୁହାଯାଇଛି

ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ରାଶିକୁ ଅନୁମୋଦନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକର ସମ୍ମୁଖୀନ ହୋଇଥିବା ଆସାମ ଅରୁଣାଚଳପ୍ରଦେଶ ଓଡ଼ିଶା ତେଲଙ୍ଗାନା ଓ ଉଉରପ୍ରଦେଶ ଆଦି ରାଜ୍ୟକୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିଶ୍ରତି ଦେଇଥିଲେ

ସ୍ମତି ଇରାନୀ ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କର ତୀବ୍ର ସମାଲୋଚନା କରିଛନ୍ତି ନୂଆଦିଲ୍ଲୀରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଶ୍ରୀମତୀ ଇରାନୀ କହିଛନ୍ତି ଶାନ୍ତି ପାଇଁ ଆହ୍ୱାନ ବଦଳରେ ଶ୍ରୀ ଗାନ୍ଧୀ ଦେଶରେ ଉତ୍ତେଜନା ସୃଷ୍ଟି ପାଇଁ ଅରାଜକ ତତ୍ତ୍ୱମାନଙ୍କୁ ଉସ୍କାଉଛନ୍ତି ଶ୍ରୀ ଗାନ୍ଧୀ କେବଳ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଚାହାନ୍ତି ନାହିଁ ତ୍ରିରଙ୍ଗାକୁ ଅପମାନ ଓ ରାଷ୍ଟ୍ର ବିଭାଜନର ଦୁଃସାହସ କରିଥିବା ଅରାଜକ ତତ୍ତ୍ୱମାନଙ୍କୁ ମଧ୍ୟ ସେ ସମର୍ଥନ ଯୋଗାଇ ଦେଉଛନ୍ତି

ବିଟିଙ୍ଗ୍ ରିଟ୍ରିଟ୍ ଚାରିଦିନ ବ୍ୟାପି ସାଧାରଣତନ୍ତ୍ର ଦିବସ ଉହବ ପାଳନର ସମାପନର ପ୍ରତୀକ ଧ୍ୱଜାବତରଣ ଉତ୍ସବ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀର ଐତିହାସିକ ବିଜୟଚୌକଠାରେ ଅନୁଷ୍ଠିତ ହୋଇଯାଇଛି ଚଳିତବର୍ଷ ଧ୍ୱଜାବତରଣ ଉହବରେ ଭାରତୀୟ ଧୁନ୍ଗୁଡ଼ିକ ମୁଖ୍ୟ ଆକର୍ଷଣ ଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନା କର୍ମଚାରୀ ମୁଖ୍ୟ ଏବଂ ତିନି ବାହିନୀ ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ